ଏହା ଦ୍ୱାରା ଅନେକ ଜନଜାତୀୟ ଗାଁ ଜଂଗଲ ଓ ଚାଷ ଜମି ଜଳ ମଗୁ ହେବ

ଏଥପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବାକୁ ପଡ଼ିବ ଆକି କେବଳ ଦୁଇଘକ୍ଷା ପାଇଁ ନବଯୌବନ ଦର୍ଶନର ସୁଯୋଗ ମିଳିବ ଗତକାଲି ଅଶସରଘରେ ମହାପ୍ରଭୁଙ୍କୁ ଘଶାଲାଗି ଏବଂ ଶ୍ରୀପୟରମୁଦା ନୀତି ଅନୁଷ୍ପିତ ହୋଇଛି ଆକି ଶ୍ରୀ ନଅରକୁ ଖଡ଼ିପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ

ଏହାର ପ୍ରଭାବରେ ଗତକାଲିଠାରୁ ରାକ୍ୟରେ ବର୍ଷା ଲାଗିରହିଛି

ଉପକକଳ ଓ ପଣ୍ଟିମ ଓଡ଼ିଶା ଅପେକ୍ଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପରିମାଣର ବର୍ଷା ଜାରି ରହିଛି ଆଜି ମଧ୍ୟାହୁ ସୁଛା ଯାଜପୁର କେନ୍ଦ୍ରାପଡ଼ା ଅନୁଗୁଳ ଡେଙ୍କାନାଳ ସମ୍ଭଲପୁର ସୋନପୁର ବୌଦ୍ଧ ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ